କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବଷା ହେବ

ଜିଲ୍ଲାର ସୀମାରୁ ପ୍ରବାସୀ ଓଡ଼ିଆଙ୍କୁ ଏହି ଜିଲ୍ଲାଗୁଡ଼ିକୁ ନଛାଡ଼ିବାକୁ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି ସ୍ୟାବ୍ୟ ବାତ୍ୟାକୁ ଦୂଷ୍ଟିରେ ରଖି ଭୁବନେଶ୍ୱର ନିଆଦିଲୁୀ ସ୍ୱତନ୍ତ ଟ୍ରେନ୍ର ଗତିପଥରେ କିଛିଟା ପରିବର୍ଭନ କରାଯାଇଛି

ଏହି ପର୍ଯ୍ୟାୟରେ ପୂର୍ବଭଳି ବିମାନସେବା ମେଟ୍ରୋ ରେଳ ସେବା ସ୍କୁଲ୍ କଲେକ୍ କୋଚିଂ ସଂସ୍ଚା ହୋଟେଲ୍ ସିନେମାହଲ୍ ମଲ୍ ପାର୍କ ଜିମ୍ ଥିଏଟର ବାର୍ ସଭାସମିତି ଆଦି ବନ୍ଦ ରହିବ

ତେବେ ଏ ସଂପର୍କରେ ଚୃଡ଼ାନ୍ତ ନିଷ୍ବଭି ରାକ୍ୟ ସରକାର ନେବେ ସେଲୁନ୍ ଏବଂ ଇ କମର୍ସ କାର୍ଯ୍ୟକଳାପ ଉପର୍ ମଧ୍ଧ କଟକଶା ହଟାଇ ଦିଆଯାଇଛି

ରାଜ୍ୟର ଆଉ ଦୁଇଟି କେନ୍ରରେ କୋଭିଡ୍ ନମୁନା ପରୀକ୍ଷା ପାଇଁ ଅନୁମତି ମିଳିଛି